ରାତି ସୁଦ୍ଧା ଫଳାଫଳ କଣାପଡ଼ିଯିବ ବୋଲି ଆଶା କରାଯାଉଛି ପ୍ରଥମଥର ପାଇଁ ଇଭିଏମ୍ ସହ ଭିଭିପାଟ୍ ଚିରୁକୁଟିର ମେଳ ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିବାର୍ତ ଫଳାଫଳ ବିଳୟରେ ଜଣାପଡ଼ିବ ବୋଲି ଆଶା କରାଯାଉଛି

ପ୍ରଥମେ ଡାକ ଯୋଗେ ଭୋଟ୍ଗୁଡ଼ିକୁ ଗଣତି କରାଯିବ

ବିଦେଶରେ ଥିବା ଦୂତାବାସ ଓ ସମର୍ଥନକାରୀ କର୍ମଚାରୀମାନେ ଡାକ ଯୋଗେ ଭୋଟ୍ଗୁଡ଼ିକୁ ବିଭିନ୍ନ ଦେଶରେ ଗଣନା କରିବେ ଇଭିଏମ୍ର ଭୋଟ୍ ଗଣତି ପରେ ଭିଭିପାଟ୍ ଚିରକ୍ରଟିଗ୍ରଡ଼ିକ୍ ପଛରେ ଗଣନା କରାଯିବ

ଯଦି ଉଭୟ ମେସିନ୍ରେ ଫଳାଫଳ ମେଳ ନହୁଏ ଚିରକୁଟିଗୁଡ଼ିକର ଗଣନାକୁ ଚ୍ଚଡ଼ାନ୍ତ ବୋଲି ଗ୍ରହଣ କରାଯିବ ଇଭିଏମ୍ ଚିରକ୍ରଟି ମେଳ ପାଇଁ ଅତିରିକ୍ତ ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗିବ

ଅମିତ ଶାହା ଇଭିଏମ୍ ଉପରେ ବିରୋଧୀ ଦଳଗ୍ରଡ଼ିକର ସନ୍ଦେହ ପ୍ରକାଶକ୍ତ ନେଇ ବିଜେପି ସଭାପତି ଅମିତ ଶାହା ଆଜି ବିରୋଧୀ ଦଳଗ୍ରଡ଼ିକର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ଏହା ଦ୍ୱାରା ବିରୋଧୀ ଦଳଗୁଡ଼ିକ ଜନମତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି

ସେ କହିଛନ୍ତି ଯେଉଁ ଦଳଗ୍ରଡ଼ିକ ଏବେ ଇଭିଏମ୍ର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ଉଠାଉଛନ୍ତି ଅତୀତରେ ସେହି ଦଳଗୁଡ଼ିକ ଏହି ବ୍ୟବସ୍ଥା ଦ୍ୱାରା ନିର୍ବାଚନ କିତିଛନ୍ତି ସେ କହିଛନ୍ତି ଯଦି ସେମାନଙ୍କର ଇଭିଏମ୍ ପ୍ରତି ବିଶ୍ୱାସ ନାହିଁ ତାହେଲେ ନିର୍ବାଚନରେ କିତିଲା ପରେ ସେମାନେ କାହିଁକି କ୍ଷମତାରେ ରହିଥିଲା ଭିଭିପାଟ୍ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ବିଷୟ ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି ଭୋଟ୍ ଗଣତିର ଦୁଇ ଦିନ ପୂର୍ବରୁ ଇଭିଏମ୍ ସହ ଭିଭିପାଟ୍ ଚିରୁକୁଟି ମେଳ ଖୁଆଇବା ଲାଗି ସେମାନଙ୍କର ଦାବି ସମ୍ପର୍ଣ୍ଣ ଅଣସାମ୍ବିଧାନିକ ଏଲ୍ଏସ୍ ନ୍ୟୁ ଏମ୍ପି ନବନିର୍ବାଚିତ ସାଂସଦମାନଙ୍କୁ ଅସ୍ଥାୟୀ ଭାବେ ହୋଟେଲଗୁଡ଼ିକରେ ରହିବା ବ୍ୟବସ୍ଥାକୁ ଲୋକସଭା ସଚିବାଳୟ ପକ୍ଷରୁ ଉଚ୍ଛେଦ କରାଯାଇଛି ବର୍ତ୍ତମାନ ନବନିର୍ବାଚିତ ସାଂସଦମାନେ ୱେଷ୍ଠର୍ଷକୋର୍ଟ୍ ନବନିର୍ମିତ ଆନେକ୍ସ ପରିସର ଏବଂ ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ରାଜ୍ୟର ଅତିଥି ଭବନଗୁଡ଼ିକରେ ରଖାଯିବ ଲୋକସଭା ସେକ୍ରେଟାରୀ ଜେନେରାଲ୍ ସ୍ନେହଲତା ଶ୍ରୀବାସ୍ତବ ସପ୍ତଦଶ ଲୋକସଭା ପାଇଁ ସଦସ୍ୟମାନଙ୍କ ରହଣୀ ବ୍ୟବସ୍ଥା ସଂକ୍ରାନ୍ତରେ ସାମ୍ଭାଦିକମାନଙ୍କୁ ସୂଚନା ଦେଲାବେଳେ ଏହା କହିଛନ୍ତି ସେ କହିଛନ୍ତି ସବ୍ ସଂସଦୀୟ ନିର୍ବାଚନ ମଣ୍ଡଳୀଗ୍ରଡ଼ିକର ରିଟର୍ଣ୍ଣିଂ ଅଫିସରମାନଙ୍କୁ ଏହି ନୂଆ ବ୍ୟବସ୍ଥା ସଂକ୍ରାନ୍ତରେ ଜଣାଇ ଦିଆଯାଇଛି ସଂସଦ ଭବନରେ ପହଞ୍ଚିବା ପରେ ନବନିର୍ବାଚିତ ସାଂସଦମାନଙ୍କୁ ଆଗର୍ ଅସ୍ଥାୟୀ ପରିଚୟପତ୍ର ଦିଆଯାଉଥିଲା କିନ୍ତୁ ଏବେଠାରୁ ସେମାନେ ପହଞ୍ଚିବା ମାତ୍ରକେ ସ୍ଥାୟୀ ପରିଚୟପତ୍ର ଦିଆଯାଇଛି ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ଓ ଦିଲ୍ଲୀ ରେଳ ଷ୍ଟେସନ୍ରେ ସେମାନେ ପହଞ୍ଚିବା ପରେ ତାଙ୍କୁ ଆଶିବା ପାଇଁ ଗାଇଡ୍ ପୋଷ୍ଟଗୁଡ଼ିକର ବ୍ୟବସ୍ଥା କରାଯାଇଛି ଜେ ଆଣ୍ଡ କେ ଏନ୍କାଉଣ୍ଟର ଜାମ୍ମୁ କାଶ୍କୀରର କୁଲଗାମ୍ କିଲ୍ଲୁ ଅନ୍ତର୍ଗତ ଦାମ୍ହଲ ହାଞ୍ଚିପୋରା ଅଞ୍ଚଳର ଗୋପାଲପୋରା ଗାଁ ନିକଟରେ ମିଳିତ ବାହିନୀ ସହ ସଂଘର୍ଷରେ ଦୁଇ ଜଣ ସ୍ଥାନୀୟ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ଖବର ପାଇଲା ପରେ ଜାନ୍ମୁ କାଶ୍କୀର ପୁଲିସ୍ ଓ ନିରାପତ୍ତା ବାହିନୀର ଏକ ମିଳିତ ଟିମ୍ ଖାନ୍ତଲାସୀ ଆରମ୍ଭ କରିଥିଲା ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନ ଆଡ଼କୁ ଯବାନମାନେ ନିକଟତର ହେବାରୁ ଲୁଚି ରହିଥିବା ସନ୍ତାସବାଦୀମାନେ ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ସ୍ତ୍ରପାତ ହୋଇଥିଲା କଣେ ପୁଲିସ୍ ମୁଖପାତ୍ର କହିଛନ୍ତି ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଉଛି ସଂଘର୍ଷ ସ୍ଥଳୀରୁ ସନ୍ତାସବାଦୀମାନଙ୍କ ମୃତ ଶରୀର ଗୁଳିଗୋଳା ଓ ଅସ୍ତଶସ୍ତ ଜବତ କରାଯାଇଛି ପ୍ରତିକାର ମୂଳକ ବ୍ୟବସ୍ଥା ସ୍ୱରୂପ କୁଲଗାମ୍ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ତେଶେ ପୁଞ୍ କିଲ୍ଲାର ମେନ୍ଧାର ଅଞ୍ଚଳ ନିୟନ୍ତ୍ରଣ ରେଖା ନିକଟସ୍କ ଏକ ଆଗୁଆ ଘାଟି ପାଖରେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ୍ ଗ୍ରର୍ତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ କେତେ ଜଣ ସାମାନ୍ୟ ଆହତ ହୋଇଛନ୍ତି ଖବରରୁ ଜଣାପଡ଼ୁଛି ସେନାବାହିନୀର ଏକ ପହରାଦାର ଦଳ ଧେରା ଦାବସି ଅଞ୍ଚଳ ଦେଇ ଯାଉଥିଲା ବେଳେ ଆଇଇଡି ବିସ୍କୋରଣ କରାଯାଇଥିଲା ଆହତ ଯବାନମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ହୋମ୍ ଷ୍ଟେଟ୍ ଆଲର୍ଟ୍ ଆସନ୍ତାକାଲି ଭୋଟ୍ ଗଣତି ସମୟରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଉପ୍ରଜିବାର ସମ୍ଭାବନା ଥିବାକଥା କେନ୍ଦ୍ର ସରକାର ଆଜି ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଛନ୍ତି ଶାନ୍ତିଶୃଙ୍ଗଳା ଓ ସାର୍ବଜନୀନ ସ୍ଥିରତା ବଜାୟ ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବ ଓ ପ୍ରଲିସ୍ ମହାନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଜଶାଇ ଦିଆଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଭୋଟ୍ ଗଣତିର ସ୍ଥାନ ଏବଂ ଷ୍ଟ୍ରଙ୍ଗ୍ରୁମ୍ ଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି ଭୋଟ୍ ଗଣତିରେ ବିଘୁ ସୃଷ୍ଟି କରିବା ପାଇଁ ହିଂସାକାଣ୍ଡ ଘଟିବାର ବିଭିନ୍ନ ମହଲ ପକ୍ଷର୍ତ କୁହାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛି

ଡୋଭଲ ବିଏସ୍ଏଫ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭଲ କହିଛନ୍ତି ଦିନକୁ ଦିନ ନିରାପତ୍ତା ପରିସ୍ଥିତି କଟିଳ ହେଉଥିବାରୁ ଭବିଷ୍ୟତରେ ସୀମାରେ ପହରା ଦେବା ଲାଗି କାରିଗରି ଜ୍ଞାନକୌଶଳ ଗୁରୁତ୍ୱପୂର୍୍ଣ ଭୂମିକା ନିଭାଇବ ଆଜି ନ୍ତଆଦିଲ୍ଲୀରେ ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ର ସପ୍ତଦଶ ପଦକ ପ୍ରଦାନ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସେ ଏହା କହିଛନ୍ତି ଶ୍ରୀ ଡୋଭଲ ଏକଥା ମଧ୍ୟ କହିଛନ୍ତି କାତୀୟ ନିରାପତ୍ତା ସହ କଡ଼ିତ ଲୋକମାନେ ପ୍ରତିଦିନ ନୁଆ ନୂଆ ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ସେମାନେ ନିଜକୁ ନୂଆ କାରିଗରି ଜ୍ଞାନକୌଶଳ ସହ ପରିଚିତ କରାଇବାକୁ ପଡ଼ିବ ସେ କହିଛନ୍ତି କାତୀୟ ନିରାପତ୍ତାର ମୁକାବିଲା କଲାବେଳେ ଯେକୌଣସି ବାହିନୀକୁ ଉନ୍ନତ କାରିଗରି ଜ୍ଞାନକୌଶଳର ଉପଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୀମା ସୁରକ୍ଷା ବାହିନୀର ଭୂମିକାକୁ ପ୍ରଶଂସା କରି ଶ୍ରୀ ଡୋଭଲ କହିଛନ୍ତି ଏହି ବାହିନୀ କେବଳ ସର୍ବବୃହତ ପହରାଦାର ବାହିନୀ ଭାବେ ବିଶ୍ୱରେ ପରିଚିତ ନୁହଁ ଏହାର ଉଚ୍ଚମାନର ପେସାଦାର ମନୋବୃଭି ବିଶ୍ୱସ୍ତରରେ ପ୍ରଶଂସା ଲାଭ କରିଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର୍ତ ଏକ ଇସ୍ତାହାରରେ କ୍ରହାଯାଇଛି ଏହି ପରୀକ୍ଷଣ ସ୍ୱର୍ଗ୍ରଖ୍ୱର୍ ଭାବେ କରାଯାଇଛି ଏବଂ ସ୍ଥଳ ଭାଗରେ ଲକ୍ଷ୍ୟ ଭେଦ କରିବା ପୂର୍ବର୍ ଏହା ତାର ଇପ୍ସିତ ଲକ୍ଷ୍ୟ ଭେଦ କରିଥିଲା ଅଡେଇ ଟନ୍ ଓଜନର ସୁପର ସୋନିକ୍ ବ୍ରହ୍କୋଷ କ୍ଷେପଣାସ୍ତ ଆକାଶମାର୍ଗରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି

ଏହି କ୍ଷେପଶାସ୍ତ ଦିନରାତି ଏବଂ ଯେକୌଣସି ପାଗରେ ସଠିକ୍ ଲକ୍ଷ୍ୟ ଭେଦ କରି ପାରିବ